ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ରାଜ୍ୟର ପ୍ରଥମ ଘଟଶା

କରୋନା ପଜିଟିଭ୍ ଚିହ୍ବଟ ହେବା ପରେ ତାଙ୍କୁ ଆଜି କଟକସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ୱିଟାଲକୁ ସ୍ଥାନାନ୍ତରିତ କରାଯାଇଛି

ଆମେ ସତର୍କ ନ ରହିଲେ ଆଗାମୀ ଦିନରେ ଏହା ରାଜ୍ୟରେ ବିସ୍ତୋରକ ପରିସ୍ସିତି ସୃଷ୍ଟି କରିବ

ଅନ୍ୟପକ୍ଷରେ ଜୁନ୍ରେ ମୌସୁମୀ ଆସୁଥିବା ପୂର୍ବରୁ ସତର୍କ ରହିବାକୁ ପଡ଼ିବ

ଏହି ଜିଲ୍ଲାଗୁଡ଼ିକ ହେଲା ଗଞାମ ନୟାଗଡ କଗତ୍ସିଂହପୁର କେନ୍ଦ୍ରାପଡା ଯାଜପୁର ଭଦ୍ରକ ବାଲେଶ୍ୱର ବଲାଙ୍ଗୀର ଖୋର୍ବ୍ଧା ପୁରୀ ଓ କଟକ

ଏହି ଅର୍ଥ ସିଧାସଳଖ ସେମାନଙ୍କର ଜମାଖାତାରେ ଯାଇ ପହଞ୍ଚିବ

ଅନ୍ୟପକ୍ଷରେ ପାଶିପାଗ ବିଭାଗ ପକ୍ଷରୁ ମିଳିଥିବା ସ୍ଚନା ଅନୁଯାୟୀ ଆକି ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସୟାବନା ରହିଛି

ସେହି ଜିଲ୍ଲାଗୁଡ଼ିକ ହେଉଛି ଗଞାମ ଗକପତି ପୁରୀ ଖୋର୍ଦ୍ଧା କୋରାପୁଟ ଓ ନବରଙ୍ଗପୁର